ସେଥିରୁ ଅନେକ ସମୟରେ ଭୁଲ୍ଭଟକା ଦେଖାଦେଉଛି

ନିର୍ବାଚନର ଫଳାଫଳ ପ୍ରକୃତ ଫଳଠାରୁ ବହୁ ଦୂରରେ ରହୁଛି

ଏହି ଦିନଗୁଡ଼ିକରେ ବିଦେଶାଗତ ପକ୍ଷୀ ଏବଂ ବଉଳା କୁମ୍ଠୀରମାନଙ୍କ ଗଣନା କରାଯିବ ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଷ୍ ଜଳାଶୟ ରାଇପାଟିଆ ମଠଆଡ଼ିଆ ଗୁପ୍ତିଘାଟ ହଂସିଣା ଘାଟ ଏବଂ ବତୀଘରର ବିସ୍ତୀର୍ଶ୍ୱ ଆଦ୍ରଭ୍ରମିରେ ରାଜନଗର ବନବିଭାଗ ପକ୍ଷରୁ ପକ୍ଷୀଗଣନା କରାଯିବ

ଭୋର୍ ସମୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ କିଲ୍ଲାରେ ପ୍ରବଳ କୁହୁଡ଼ି ପଡ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଶିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଫ୍ଲବାଣୀ ଦାରିଙ୍ଗିବାଡ଼ି ସମେତ ସୁନ୍ଦରଗଡ଼ରେ ପ୍ବଳ ଥଣା ଅନୁଭ୍ତ ହୋଇଛି